ଇସ୍ରୋ ଚେୟାର୍ମ୍ୟାନ୍ ଡକ୍ଟର କେ ଶିବନ ମିଶନ୍ର ସଫଳତା ପାଇଁ ଉପଗ୍ରହ ସହ ସମ୍ପୃକ୍ତ ବୈଜ୍ଞାନିକ ଓ ରକେଟ୍ ପ୍ରେରଣ ସହ ସମ୍ପୁକ୍ତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ସେ କହିଛନ୍ତି ଇସ୍ରୋ ଏହାର ଧାର୍ଯ୍ୟ ଲକ୍ଷ୍ୟ ବେଳକୁ ହାସଲ କରିବାକୁ ବଦ୍ଧପରିକର

ମୋଟାମୋଟି ଭାବେ ଇସ୍ରୋ ପାଇଁ ଏହା ଚଳିତ ବର୍ଷର ପଞ୍ଚମ ଉତ୍କ୍ଷେପଣ କାର୍ଯ୍ୟକ୍ରମ ଥିଲା

କାର୍ଟୋସାଟ୍ ଥ୍ରୀ ଏହି ବର୍ଗର ନବମ ଉପଗ୍ରହ ଓ ତୃତୀୟ ପିଢ଼ିର ପ୍ରଥମ ଉପଗ୍ରହ ବୋଲି ସେ କହିଛନ୍ତି

ଏହା ପାଞ୍ଚବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ

ପ୍ରଧାନମନ୍ତ୍ରୀ କହିଛନ୍ତି କାର୍ଟୋସାଟ୍ ଥ୍ରୀ ଉପଗ୍ରହ ଭାରତର ହାଇ ରିଜଲ୍ୟୁସନ୍ ଫଟୋ ଉତ୍ତୋଳନ କ୍ଷମତା ବୃଦ୍ଧି କରିବ ଇସ୍ରୋ ପୁଣିଥରେ ଦେଶକୁ ଗର୍ବିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଏହାଦ୍ୱାରା କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ସମ୍ଭଳ ଯୋଜନା ପ୍ରସ୍ତୁତରେ ଏହା ମଧ୍ୟ ସହାୟକ ହେବ ମହା ଆସେମ୍ଲି ସେସନ୍ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ତାଙ୍କ ପତ୍ନୀ ରଶ୍ମୀ ଠାକରେ ଆଜି ମ୍ରମ୍ୟାଇ ସ୍ଥିତ ରାଜ୍ୟ ରାଜଭବନକ୍ତ ଯାଇ ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କ ସହ ଏକ ଅଣ ଆନୁଷ୍ଠାନିକ କଥାବାର୍ତ୍ତା କରିଛନ୍ତି ଆସନ୍ତାକାଲି ସନ୍ଧ୍ୟାରେ ଶ୍ରୀ ଠାକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଅବ୍ୟବହିତ ପୂର୍ବରୁ ଏହି ଅଣଆନୁଷାନିକ କଥାବାର୍ତ୍ତା ହୋଇଛି ଶିବସେନା ଏନ୍ସିପି କଂଗ୍ରେସ ମେଣ୍ଟ ଗତକାଲି ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ମନୋନୀତ କରିଥିଲେ ଓ ଏହା ପରେ ସେହି ଦଳଗୁଡ଼ିକର ନେତାମାନେ ରାଜ୍ୟପାଳଙ୍କୁ ସାକ୍ଷାତ କରି 'ମହାରାଷ୍ଟ୍ର ବିକାଶ ଅଘାଡ଼ି' ସରକାର ଗଠନ କରିବ ବୋଲି ଦାବି ଉପସ୍ଥାପନ କରିଥିଲେ

ପୂର୍ବରୁ ଆଜି ସକାଳେ ଅସ୍ଥାୟୀ ବାଚସ୍କତି କାଳିଦାସ କୋଲାୟକର ନବନିର୍ବାଚିତ ବିଧାୟକମାନଙ୍କୁ ରାଜ୍ୟ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନରେ ଶପଥପାଠ କରାଇଥିଲେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ରାଜ୍ୟପାଳ ଏହି ସ୍ୱତନ୍ତ୍ର ଅଧିବେଶନ ଡକାଇଥିଲେ ପ୍ରିକାଇଣ୍ଡିଂ ଅଫିସର ବାବନ ରାଓ ପଞ୍ଚପୁତେ ଓ ବିକୟ କୁମାର ଗାବିତ୍ ପ୍ରଥମେ ଶପଥ ନେଇଥିଲେ ଓ ଏହାପରେ କାମଚଳା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସ୍ ମଧ୍ୟ ଶପଥ ନେଇଥିଲେ ଏହାପରେ ଅଜିତ ପାୱାର ଛଗନ ଭୂଜବଳ ଅଶୋକ ଚୌହାନ ଓ ପୂଥ୍ୱୀରାଜ ଚୌହାନ ମଧ୍ୟ ଶପଥ ନେଇଥିଲେ ରାଜ୍ୟରେ ରାଜନୈତିକ ନାଟକୀୟ ପରିସ୍ଥିତି ଉପୁଜିବା ଯୋଗୁଁ ନିର୍ବାଚନ ଫଳାଫଳ ଘୋଷଣା ହେବାର ଏକ ମାସ ବିତିଯାଇଥିଲେ ମଧ୍ୟ ନବନିର୍ବାଚିତ ସଦସ୍ୟମାନେ ଶପଥ ନେଇପାରି ନ ଥିଲେ

ପୂର୍ବରୁ ଅଜିତ ପାୱାର ବ୍ୟକ୍ତିଗତ କାରଣ ଦର୍ଶାଇ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ପରେ ପରେ ଦେବେନ୍ଦ୍ର ଫଡ଼ଣବିସ୍ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସାମ୍ଭାଦିକମାନଙ୍କ ସହ ଆକି କଥାବାର୍ତ୍ତା ବେଳେ ଏନ୍ସିପି ନେତା ଅଜିତ ପାୱାର କହିଛନ୍ତି ସେ ତାଙ୍କ ପାର୍ଟିରେ ରହିବେ ଓ ଏହାକୁ ନେଇ କୌଣସି ଭୁଲ ଧାରଣା ସୃଷ୍ଟି ହେବା ଉଚିତ୍ ନୁହେଁ ଉପଯୁକ୍ତ ସମୟରେ ସେ ସବୁକିଛି ବର୍ଷନା କରିବେ ବୋଲି କହିଛନ୍ତି ଅଜିତ ପାୱାର ଗତ ରାତିରେ ତାଙ୍କର ଦାଦା ତଥା ଏନ୍ସିପି ସଭାପପତି ଶରଦ ପାୱାରଙ୍କ ବାସଭବନକୁ ଯାଇଥିଲେ ଇତିମଧ୍ୟରେ ଆକି ଏନ୍ସିପି ନେତାମାନଙ୍କର ଏକ ବୈଠକ ଡକାଯାଇଛି ଅଜିତ ପାୱାର ଏହି ବୈଠକରେ ଯୋଗ ଦେବାର ଆଶା କରାଯାଉଛି

ସେମାନଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ମାଓବାଦୀ ରହିଛନ୍ତି ସେମାନେ ସମସ୍ତେ କସାନସୁର ଦଳମ ଗୋଷ୍ଠୀର ଥିଲେ

ଆତ୍ମ ସମର୍ପଶ କରିଥିବା ମାଓବାଦୀମାନେ ସନ୍ଦୀପ ଓରଫ ଚମରୁ ବଡ୍ଛେ ମନୀଶା ଓରଫ ଗଙ୍ଗାବାଇ କୁର୍ୱାଗୀ ସ୍ୱର୍ପା ଓରଫ ସରୁତା ଅଟଳା ଅଗ୍ନୀ ଓରଫ ନିଲା ତୁଲାବି ମମିତା ଓରଫ ମମତା ପାଲୋ ଏବଂ ତୁଳସୀ ଓରଫ ମାସେ କୋରାମି ବୋଲି ଜଣାପଡ଼ିଛି ପୁଲିସ୍ ଏସ୍ପି ଶୈଳେଶ ବାଲକାୱାଡେ କହିଛନ୍ତି ଗଡ଼ଚିରୋଲି ପୁଲିସ୍ର କ୍ରିୟାନୁଷ୍ଠାନ ଯୋଜନା ଓ ସରକାରଙ୍କ ଆତ୍ମସମର୍ପଣ ଯୋଜନା ଫଳବତି ହୋଇଛି ଓ ସେମାନଙ୍କ ଭଳି ଦୂର୍ଦ୍ଦାନ୍ତ ମାଓବାଦୀମାନେ ଆତ୍କସମର୍ପଣ କରିଛନ୍ତି

ଅମିତ ଶାହା ପାକିସ୍ତାନ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଜାମ୍ମୁ କାଶ୍ମୀରରେ ମୁତୟନ ହୋଇଥିବା ଅତିରିକ୍ତ ଯବାନମାନଙ୍କୁ ପ୍ରତ୍ୟାହାର କରିନିଆଯାଇଛି

ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ପାକିସ୍ତାନ ସେହି ଅଞ୍ଚଳର ଯୁବକମାନଙ୍କୁ ବିଭ୍ରାନ୍ତ କରୁଥିଲା ଓ ଅସ୍ତ୍ରଶସ୍ତ ଯୋଗାଉଥିଲା ଏବଂ ସେମାନଙ୍କୁ ସନ୍ତାସବାଦୀ କାର୍ଯ୍ୟ କରିବାକୁ ପ୍ରୋହାହିତ କରୁଥିଲା

କାଶ୍ମୀରରୁ ସନ୍ତାସବାଦକୁ ସମ୍ପର୍ଷ୍ଣ ମଳୋତ୍ପାଟନ କରିବା ପାଇଁ ପଥ ଉନ୍କକ୍ତ ହୋଇଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି ସେ କହିଛନ୍ତି ଭାରତ ପାକିସ୍ତାନର କାର୍ଯ୍ୟକଳାପ ଅନୁସାରେ ଜବାବ ଦେବ ଓ ପାକିସ୍ତାନ ଯଦି ଶାନ୍ତି ଚାହେଁ ତେବେ ତାହାକୁ ସନ୍ତାସବାଦକୁ ପ୍ରୋହାହନ ଦେବାରୁ ନିବୂତ୍ତ ରହିବାକୁ ପଡ଼ିବ

ସୈନିକ ସ୍କୁଲ୍ ଆସନ୍ତା ଶିକ୍ଷାବର୍ଷଠାରୁ ପାଞ୍ଚୋଟି ସୈନିକ ସ୍କୁଲ୍ରେ ଷଷ୍ଠ ଶ୍ରେଣୀରୁ ବାଳିକାମାନଙ୍କ ନାମ ଲେଖା ପାଇଁ ଅନ୍ଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇଛି ସେହି ସୈନିକ ସ୍କୁଲଗୁଡ଼ିକ କର୍ଷ୍ଣାଟକର ବିଜାପୁର ମହାରାଷ୍ଟ୍ରର ଚନ୍ଦ୍ରପୁର ଉତ୍ତରାଖଣ୍ଡର ଘୋଡ଼ାଖଲ ଆନ୍ଧ୍ରପ୍ରଦେଶର କାଲିକିରି ଓ କର୍ଷ୍ଣାଟକର କୋଡ଼ାଗ୍ରରେ ଅବସ୍ଥିତ